ଏବଂ ଆକି ପବିତ୍ର ମକର ସଂକ୍ରାନ୍ତି

ଯୋଗାଉଛନ୍ତି କଳାହାଣ୍ଡି କିଲ୍ଲା ସେହି ପରିମାଣର ଚାଉଳ ଯୋଗାଇବାରେ ସକ୍ଷମ ହୋଇଛି ବୋଲି ମୁଖ୍ୟମନ୍ତୀ କହିଛନ୍ତି

ସେ କହିଛନ୍ତି ଏହି କରୋନା ଟୀକାର କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନାହି

ଶ୍ରୀ ବିଶ୍ୱମ୍ୟର ପାତ୍ରଙ୍କ ସଭାପତିରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ସ୍ୱର୍ଗତ ରାଧାମାଧବ ଗିରିଙ୍କ ବ୍ୟକ୍ତିତ୍ୱ ଓ ନିଷା ଉପରେ ଆଲୋକପାତ କରିଥିଲେ